ବିଏମ୍ସି ପକ୍ଷରୁ ପ୍ରତିଦିନ ବିଧାନସଭା ପରିସରକୁ ଦୁଇଥର ବିଶୋଧନ କରାଯିବାକୁ ନିଷ୍ବଭି ନିଆଯାଇଛି

ସୀମା ବିବାଦର ବିସ୍ତୂତ ତଥା ସ୍କାୟୀ ସମାଧାନ ପାଇଁ ବିଧାନସଭାର ବିଭିନ୍ତ ଦଳର ସଦସ୍ୟମାନଙ୍କ ନେଇ ଗୃହ କମିଟି ଗଠନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ଏହି କମିଟି ସମସ୍ୟା ସମ୍ମର୍କରେ ଅନ୍ତଧାନ କରିବା ସହ ତଥ୍ୟ ଆଧାରିତ ସୂଚନା ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଗତ କିଛିବର୍ଷ ମଧ୍ଘରେ ସ୍ୱ ଅଭିଯାନ ଅଧୀନରେ ଭାରତ ଏହାର ଲୋକମାନଙ୍କ ଆଚରଣରେ ଅନେକ ପରିବର୍ତ୍ତନ ଆଶିପାରିଛି